ଏହି ବୈଠକରେ ଉନ୍ନୟନ କମିଶନର୍ କୃଷି ଉପାଦନ କମିଶନର ସ୍ୱତନ୍ତ ରିଲିଫ୍ କମିଶନର୍ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ବିଭିନୁ ବିଭାଗର ସଚିବ ପ୍ରମୁଖ ଯୋଗ ଦେବେ ପ୍ରତିନିଧି ଦଳ ଆସନ୍ତାକାଲି ରାତିରେ ଦିଲ୍ଲୀ ପ୍ରତ୍ୟାବର୍ଉନ କରିବେ ବୋଲି ଜଶାପଡ଼ିଛି

ରାଜ୍ୟ ଉଦ୍ୟାନ କୃଷି ବିଭାଗ ବିଦ୍ୟାଳୟଗୁଡ଼ିକୁ ଆବଶ୍ୟକ ସରଞାମ ଯୋଗାଇ ଦେବେ ସ୍କୁଲ୍ ପରିସରରେ ବିଭିନ୍ଦ ପନିପରିବା ଲଗାଯିବ

ବିଦ୍ୟାଳୟଗୁଡ଼ିକ ଖୋଲିବା ପରେ ଛାତ୍ରଛାତ୍ରୀମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯିବ

ପୁନରୁଦ୍ଧାର କାମ ଚାଲୁଥିବାରୁ କେନାଲ୍ରେ ଦୁଇଟି ହାତୀଛୁଆ ଫସି ଯାଇଥିଲେ ହାତୀପଲଙ୍କ ଚିକ୍କାର ଶୁଶି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ

ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ଅଧ୍ୟଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ପିତ ହୋଇଛି କରୋନା ମହାମାରୀ ଯୋଗୁଁ କୋଭିଡ୍ କଟକଶା ମଧ୍ଧରେ ବିନା ଭକ୍ତରେ ମାଙ୍କର ପୂକାନୀତି ସମ୍ମନୁ କରାଯିବାକୁ ବେଠକରେ ନିଷ୍ବଉି ନିଆଯାଇଛି

ତେବେ ଯାତ୍ରାର ଟେଲିଭିଜନ୍ରେ ସିଧା ପ୍ରସାରଶ ବ୍ୟବସ୍ଚା କରାଯାଇଥିବା ଜିଲ୍ଲାପାଳ ବୈଠକରେ ସ୍ଟଚନା ଦେଇଛନ୍ତି